ପିଏମ୍ ମୋବିଲିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦ୍ୟୁତ୍ ଚାଳିତ ଯାନ ଓ ସ୍କାର୍ଟ୍ ଚାର୍କିଂ ଯନ୍ତ୍ରପାତିର ଉତ୍ପାଦନ ସପକ୍ଷରେ ଦୃଢ଼ ଯୁକ୍ତି ବାଢ଼ିଛନ୍ତି ଉତ୍ତମ ପରିବହନ ବ୍ୟବସ୍ଥା ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ପ୍ରଦୂଷଣ ମୁକ୍ତ ଶକ୍ତି ଦ୍ୱାରା ଚାଳିତ ପରିବହନ ବ୍ୟବସ୍ଥା ଜଳବାୟୁ ପରିବର୍ତ୍ତନ ବିରୁଦ୍ଧରେ ଲଢ଼େଇରେ ସବୁଠୁ ଶକ୍ତିଶାଳୀ ଅସ୍ତ ବୋଲି ବର୍ଷ୍ଣନା କରି ସେ କହିଛନ୍ତି କାର୍ ବ୍ୟତୀତ ଅନ୍ୟ ଯାନ ଯଥା ସ୍କୁଟର ଓ ରିସ୍କା ଉପରେ ଆଲୋକପାତ କରାଯିବା ଆବଶ୍ୟକ ନୂଆଦିଲ୍ଲୀରେ ଆର୍ନ୍ତଜାତିକ ଗମନାଗମନ ଶିଖର ବୈଠକ 'ମୁଭ୍'ରେ ଉଦ୍ବୋଧ ଦେଇ ଶ୍ରୀ ମୋଦି କହିଛନ୍ତି କାତାୟତ ବ୍ୟବସ୍ଥାରେ ଭିଡ଼ କମ୍ କରାଯାଇ ଭିଡ଼ ଯୋଗୁଁ ଗମନାଗମନ ଓ ପରିବେଶ ପ୍ରତି ଘଟୁଥିବା କ୍ଷତିକୁ ହ୍ରାସ କରାଯାଇ ପାରିବ ଉତ୍ତମ ଗମନାଗମନ ବ୍ୟବସ୍ଥା ଅର୍ଥନୈତିକ ଅଭିବୃଦ୍ଧିର ଏକ ଉପାଦାନ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଉତ୍ତମ ପରିବହନ ସୁବିଧା ଗସ୍ତ ଓ ପରିବହନ ବୋଝ କମ୍ କରିବା ସହ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ସର୍ବସାଧାରଣ ପରିବହନ ବ୍ୟବସ୍ଥାର ବ୍ୟାପକ ବ୍ୟବହାର ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି କାର୍ ସମେତ ଅନ୍ୟାନ୍ୟ ଯାନବାହନ ଉପରେ ମଧ୍ୟ ଆଲୋକପାତ କରାଯିବା ଆବଶ୍ୟକ ଶ୍ରୀ ମୋଦି କହିଛନ୍ତି ଭାରତୀୟ ଉଦ୍ୟୋଗପତି ଓ ଉତ୍ପାଦନକାରୀମାନଙ୍କୁ ଏବେ ଉନ୍ନତ ବ୍ୟାଟେରି ଚାଳିତ ଯାନବାହନ ନିର୍ମାଣ କରିବାକୁ ହେବ ଯାହା ଏକ ପ୍ରଦ୍ଷଣ ମୁକ୍ତ ଅଭିଯାନକୁ ସଫଳ କରିବା ସହ ଲୋକମାନଙ୍କୁ ନିର୍ମଳ ବାୟୁ ଓ ଉତ୍ତମ କୀବନ ଶୈଳୀ ଦେଇପାରିବ ଶ୍ରୀ ମୋଦି କହିଛନ୍ତି ଯେହେତୁ ଭାରତରେ 'ମୁଭ୍' ଅଭିଯାନ ଆରମ୍ଭ ହୋଇଛି ଅର୍ଥନୀତି ମଧ୍ୟ ଅଗ୍ରଗତି କରୁଛି ଓ ଦେଶ ଏକ ଦ୍ରତ ବିକାଶକାରୀ ଅର୍ଥନୀତିରେ ରୂପାନ୍ତରିତ ହୋଇଛି

ଗଡ଼କରି ମ୍ନଭ୍ ସମିଟ୍ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି ସର୍ବସାଧାରଣ ପରିବହନ ବ୍ୟବସ୍ଥାରେ ବିକାଶ ପାଇଁ ଲୋକମାନଙ୍କ ଆଚରଣରେ ପରିବର୍ତ୍ତନର ଆବଶ୍ୟକତା ରହିଛି ନୂଆଦିଲ୍ଲୀରେ ଆନ୍ତର୍ଜାତିକ ଗମନାଗମନ ଶିଖର ବୈଠକରେ ଉଦ୍ବୋଧନ ଦେଇ ସେ କହିଛନ୍ତି ସର୍ବସାଧାରଣ ପରିବହନ ବ୍ୟବସ୍ଥା ପରିବହନ କ୍ଷେତ୍ରର ସମସ୍ୟାଗୁଡ଼ିକର ସମାଧାନ କରିପାରିବ ସରକାର ସର୍ବସାଧାରଣ ପରିବହନ କ୍ଷେତ୍ରକୁ ପ୍ରାଧାନ୍ୟ ଦେଉଛନ୍ତି ଓ ସଡ଼କ ମୌଳିକ ଡାଞ୍ଚାକୁ ଶକ୍ତିଶାଳୀ କରାଯାଉଛି ପିଏମ୍ ୟୁଏସ୍ ଆଇବିସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ପୁଞ୍ଜିନିବେଶ କରିବାକୁ ଆମେରିକାର ପୁଞ୍ଜିନିବେଶକାରୀମାନଙ୍କୁ ଉତ୍ସାହିତ କରିଛନ୍ତି ଭାରତ ଆମେରିକା ବ୍ୟବସାୟୀକ ପରିଷଦର ବୋର୍ଡ ସଦସ୍ୟମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ମୋଦି ସରକାର ନେଇଥିବା ବିଭିନ୍ନ ସଂସ୍କାରମଳକ ପଦକ୍ଷେପ ବିଷୟରେ ସେମାନଙ୍କୁ ଜଣାଇଛନ୍ତି ଭାରତ ଓ ଆମେରିକା ମଧ୍ୟରେ ଅଧିକ ଜନସଂପର୍କ ବୃଦ୍ଧି ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ଭାରତ ଆମେରିକା ବ୍ୟବସାୟୀକ ପରିଷଦର ବୋର୍ଡ ସଦସ୍ୟମାନେ ଚଳିତ ସପ୍ତାହ ଆରମ୍ଭରେ ମୁମ୍ୟାଇରେ ଅନୁଷ୍ଠିତ ଇଣ୍ଡିଆ ଆଇଡିଆ ଫୋରମ୍ର ଫଳାଫଳ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ

ହୋମ୍ ମିନିଷ୍ଟର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ସରକାର ଦେଶର ଲୋକମାନଙ୍କୁ ଶସ୍ତା ସ୍ୱାସ୍ଥ୍ୟ ସେବା ଓ ସାର୍ବଜନୀନ ସ୍ୱାସ୍ଥ୍ୟ ବୀମା ଯୋଗାଉଛନ୍ତି ନୂଆଦିଲ୍ଲୀର ଏମସ୍ ଠାରେ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି ଲୋକମାନଙ୍କୁ ଶସ୍ତାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ଯୋକନା ଆରମ୍ଭ କରାଯାଇଛି ସେ କହିଛନ୍ତି ଆୟୁଷ୍କାନ୍ ଭାରତ ଯୋଜନା ମଧ୍ୟ ଏହି ଲକ୍ଷ୍ୟରେ ଆରମ୍ଭ କରାଯାଇଛି ସେ କହିଛନ୍ତି ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କମାନଙ୍କ ସକାଶେ ମଧ୍ୟ ସରକାର ଅନେକ ପଦକ୍ଷେପମାନ ନେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୁବେ କହିଛନ୍ତି ଆୟୁଷ୍କାନ୍ ଭାରତ ଅଧୀନରେ ସରକାର ପର୍ଯ୍ୟାୟ ଭିଭିରେ ଦେଢ଼ ଲକ୍ଷ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ସ୍ଥାପନ କରିବେ ଏହି କେନ୍ଦ୍ରଗ୍ରଡ଼ିକ ମଧ୍ୟରେ ବୟୋଜ୍ୟେଷ୍ଠ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ମିଳିପାରିବ

ବିଜେପି ମୁଖ୍ୟ ଅମିତ ଶାହା ସକାଳର ଅଧିବେଶନରେ ଅଧ୍ୟକ୍ଷତା କରିବେ ଏଥିରେ ଜାତୀୟ ଓ ରାଜ୍ୟସ୍ତରୀୟ କାର୍ଯ୍ୟ ନିର୍ବାହୀ ସଦସ୍ୟମାନେ ଅଂଶଗ୍ରହଣ କରିବାର ଆଶା କରାଯାଉଛି ପରେ ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଟିର ବରିଷ୍ଠ ନେତାମାନଙ୍କ ସହ ବୈଠକରେ ଯୋଗ ଦେବେ ନ୍ତଆଦିଲ୍କୀରେ ଆଜି ସମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବିଜେପି ମୁଖପାତ୍ର ସାହାନୱାକ୍ ହୁସେନ କହିଛନ୍ତି ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ପରେ ପାର୍ଟିର ଏହା ପ୍ରଥମ ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ ସେ କହିଛନ୍ତି ତାଙ୍କର ଅନୁପସ୍ଥିତିକୁ ଅନୁଭବ କରାଯିବ ଓ ପାର୍ଟି ସର୍ବଦା ତାଙ୍କ ଦ୍ୱାରା ପ୍ରଦର୍ଶୀତ ପଥକୁ ଅନୁସରଣ କରିବ କଂଗ୍ରେସ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଅସମ୍ମାନ କରିଥିବାର ସେ ଦୋଷାରୋପ କରିଛନ୍ତି କଂଗ୍ରେସ ନେତା ନବଜତ୍ ସିଂହ ସିଦ୍ଧୁଙ୍କ ଦ୍ୱାରା ବ୍ୟବହାର କରାଯାଇଥିବା ଭାଷା ଉପରେ ସେ ପ୍ରଶ୍ରବାଚୀ ଉଠାଇ ଏହା କଂଗ୍ରେସର ଭାଷା ନା ସିଦ୍ଧୁଙ୍କ ଭାଷା ବୋଲି ପଚାରିଛନ୍ତି ପ୍ରେସିଡେଣ୍ଟ ଚେକ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତରେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ର ଖୋଲାଯିବା ସୁଯୋଗରୁ ସଫାଇଦା ଉଠାଇବାକୁ ଚେକ୍ ସାଧାରଣତନ୍ତ୍ରର କମ୍ପାନୀଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ଭାରତ ଓ ବିଶ୍ୱ ପାଇଁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିବା ସକାଶେ ମିଳିତ ଉଦ୍ୟୋଗ ସ୍ଥାପନ କରିବାକୁ ସେ ସେମାନଙ୍କୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ଭାରତ ଓ ଚେକ୍ ସାଧାରଣତନ୍ତ୍ର ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ମିଳିତ ଉଦ୍ୟୋଗ ସ୍ଥାପନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ଯାହା ଭାରତୀୟ ପ୍ରତିରକ୍ଷା ବାହିନୀର ବର୍ଦ୍ଧିତ ଚାହିଦାର ପୂରଣ କରିପାରିବ ଲେଜର ବୈଷୟିକଙ୍କାନ କୃଟନୈତିକ ପାସ୍ପୋର୍ଟ୍ଧାରୀମାନଙ୍କ ପାଇଁ ବିଜା ଆବଶ୍ୟକତାରୁ ରିହାତି ଓ ବିଜ୍ଞାନ ଓ ବୈଷୟିକଜ୍ଞାନ କ୍ଷେତ୍ରରେ ଭାରତ ଚେକ୍ ସାଧାରଣତନ୍ତ୍ର ପ୍ରକଳ୍ପଗୁଡ଼ିକ ଲାଗି କାର୍ଯ୍ୟ ଯୋଜନା ସମେତ ଦୁଇ ଦେଶ ଆଜି ପାଞ୍ଚୋଟି ଏମ୍ଓୟୁ ସ୍ୱାକ୍ଷର କରିଛନ୍ତି ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାର ପାଇଁ ସହଯୋଗ ବୃଦ୍ଧି ସକାଶେ ଦୂଇ ଦେଶ ନିଷ୍ପଭି ନେଇଛନ୍ତି ପ୍ରେଗ୍ରେ ପ୍ରତିନିଧି ମଣ୍ଡଳ ସ୍ତରୀୟ କଥାବାର୍ତ୍ତା ପରେ ଉଦ୍ବୋଧନ ଦେଇ ଶ୍ରୀ କୋବିନ୍ଦ ଚେକ୍ କାର୍ ଉତ୍ପାଦନକାରୀ ସ୍କୋଡା କମ୍ପାନୀ ଓ ଏହାର ମୂଳ ବଲକ୍ସ୍ୱାଗନ୍ କମ୍ପାନୀ ଭାରତର ମେକ୍ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଶହେ କୋଟି ଡଲାର୍ ପ୍ରଞ୍ଜିନିବେଶ କରିବାକୁ ଘୋଷଣା କରିଥିବାର୍ ଏହା ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଓ ଚେକ୍ ରାଷ୍ଟ୍ରପତି ମିଲୋସ୍ ଜେମାନ୍ଙ୍କ ମଧ୍ୟରେ କଥାବାର୍ତ୍ତା ପରେ ଜାରି ମିଳିତ ବିବୃତ୍ତିରେ ଦୂଇପକ୍ଷ ଭାଗିଦାରୀ ସମ୍ପର୍କକୁ ଆହୁରି ଆଗକୁ ଆଗେଇ ନେବା ପାଇଁ ଇଚ୍ଛାବ୍ୟକ୍ତ କରିଛନ୍ତି ଦୁଇ ଦେଶ ସନ୍ତାସବାଦର ନିନ୍ଦା କରି ସନ୍ତାସବାଦୀମାନଙ୍କୁ ନିରାପଦ ଆଶ୍ରୟ ଦେବାରୁ ନିବୃତ୍ତ ରହିବା ସନ୍ତାସବାଦୀ ମୌଳିକତାଞ୍ଚାଗୁଡ଼ିକୁ ନଷ୍ଟ କରିବା ସନ୍ତାସବାଦୀ ସଂଗଠନଗୁଡ଼ିକୁ ଆର୍ଥିକ ସହାୟତା ଦେବା ବନ୍ଦ କରିବା ଓ ସୀମାପାର୍ ସନ୍ତ୍ରାସବାଦକୁ ରୋକିବା ପାଇଁ ଆହ୍ବାନ ଦେଇଛନ୍ତି ଭାଇସ୍ ପ୍ରେସିଡେଣ୍ଟ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଆମେରିକାକୁ ତିନି ଦିନ ଗସ୍ତରେ ଯାଇଛନ୍ତି ରବିବାର ଦିନ ଶିକାଗୋରେ ହେବାକୁ ଥିବା ଦ୍ୱିତୀୟ ହିନ୍ଦୀ ବିଶ୍ୱ କଂଗ୍ରେସରେ ସେ ପ୍ରବାସୀ ଭାରତୀୟମାନଙ୍କ ସ୍ୱତନ୍ତ୍ର ଅଧିବେଶନରେ ଉଦ୍ବୋଧନ ଦେବେ

ଗ୍ରେଟର ଶିକାଗୋର ହିନ୍ଦୁ ମନ୍ଦିରଠାରେ ଭାରତୀୟ ବଂଶୋଭବମାନଙ୍କର ବିଭିନ୍ନ ସଂଘ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକରେ ଉପରାଷ୍ଟ୍ରପତି ଅଂଶଗ୍ରହଣ କରିବେ ସେ ମଧ୍ୟ ବହୁ ବିଶ୍ୱ ନେତାଙ୍କ ସହ ଦ୍ୱିପକ୍ଷ କଥାବାର୍ତ୍ତା କରିବାର କାର୍ଯ୍ୟସ୍ଚୀ ରହିଛି ଦିଲ୍ଲୀ ଟେରୋରିଷ୍ଟ୍ ଦିଲ୍ଲୀ ପୁଲିସ୍ର ସ୍ୱତନ୍ତ୍ର ସେଲ୍ ଆଜି ନୂଆଦିଲ୍ଲୀରୁ ଜମ୍ମୁ କାଶ୍ମୀରେ ଇସ୍ଲାମିକ୍ ଷ୍ଟେଟ୍ ସହ ସମ୍ପୃକ୍ତ ଦୁଇ ଜଣ ସନ୍ଦିଗ୍ଧ ସନ୍ତାସବାଦୀକୁ ଗିରଫ୍ କରିଛି ସାମ୍ବାଦିକମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ସେଲ୍ ଡିସିପି ପିଏସ୍ କୁଶାୱା କହିଛନ୍ତି ଏହି ଦୁଇ ଜଣ ସନ୍ତାସବାଦୀକୁ ଗତକାଲି ରାତିରେ ଜାମା ମସ୍ଜିଦ୍ ନିକଟସ୍ଥ ବସ୍ ଟର୍ମିନାଲ୍ରୁ ଗିରଫ୍ କରାଯାଇଛି ସେମାନଙ୍କ ନାମ ପରଭେଜ୍ ଓ କାମ୍ସେଦ୍ ବୋଲି ଜଣାପଡ଼ିଛି ସେମାନେ କାଶ୍କୀରର ସୋପିଆଁ ଜିଲ୍ଲାର ବାସିନ୍ଦା ସେମାନଙ୍କ ନିକଟରୁ ପିସ୍ତଲ ଓ ମୋବାଇଲ୍ ଫୋନ୍ ଜବତ କରାଯାଇଛି ଶ୍ରୀ କୁଶାଓ୍ୱା କହିଛନ୍ତି ଦିଲ୍ଲୀରେ ସେମାନେ କୌଣସି ଅପରାଧ ଘଟାଇବାକୁ ଯୋଜନା କରିନଥିଲେ ମଧ୍ୟ ଅନ୍ୟ ସ୍ଥାନରେ ଅପରାଧ ଘଟାଇବା ପାଇଁ ଯୋଜନା କରୁଥିଲେ

ଟ୍ୱିଟ୍ କରି ମନ୍ତ୍ରୀ ତାଙ୍କର ଉତ୍କଳ ଭବିଷ୍ୟତ କାମନା କରିଚ୍ଛନ୍ତି ଖେଲୋ ଇଣ୍ଡିଆ ଗତ କାନ୍ରଆରୀ ମାସରେ ଆରମ୍ଭ କରାଯାଇଥିବା ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମର ସୁଫଳ ରାଜ୍ୟଗୋଷ୍ଠୀ ଓ ଏସୀୟ କ୍ରୀଡ଼ାରେ ଦେଖିବାକୁ ମିଳିଛି ଆକାଶବାଣୀକୁ ଏକ ବିଶେଷ ସାକ୍ଷାତକାରରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋଡ୍ କହିଛନ୍ତି ଆଗାମୀ ବର୍ଷଗୁଡ଼ିକରେ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମର ଅଭୁତପୂର୍ବ ଫଳାଫଳ ଦେଖିବାକୁ ମିଳିବ

ରବୀନ୍ଦ୍ର ଜାଡ଼େଜା ଓପନର୍ କେକେ ଜେନିଙ୍ଗ୍ଙ୍କ ୱିକେଟ୍ ଅକ୍ତିଆର କରିଛନ୍ତି ଇଂଲକ୍ଷ ଆଜି ଟସ୍ ଜିଶି ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା